ଡବୁବି ଇଲେକୁନ ପଶ୍ଚିମବଙ୍ଗର ଅଷ୍ଟମ ତଥା ଚଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ହେବ

କିନ୍ତୁ ଦୁଇଜଣ ପ୍ରାର୍ଥୀଙ୍କର ମୃତ୍ୟୁ ଘଟିବାରୁ ସେହି ଦୁଇ ନିର୍ବାଚନ ମଣ୍ଡଳୀର ମତଦାନକୁ ସ୍ଥଗିତ ରଖାଯାଇଛି ସପ୍ତମ ପର୍ଯ୍ୟାୟରେ ମତଦାନ ହୋଇଥିବା କିଛି ଆସନରେ କଡ଼ା ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା ଅଷ୍ଟମ ପର୍ଯ୍ୟାୟରେ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ସାଧନା ପାଶ୍ଡେ ମାଣିକତାଲା ନିର୍ବାଚନ ମଣ୍ଡଳୀରୁ ପ୍ରତିଦୃନ୍ଦିତା କରୁଛନ୍ତି ତାଙ୍କ ବିପକ୍ଷରେ ପୂର୍ବତନ ଫୁଟ୍ବଲ ଖେଳାଳି ତଥା ବିଜେପି ପ୍ରାର୍ଥୀ କଲ୍ୟାଣ ଚୂବେ ଓ ସିପିଆଇଏମ୍ର ରୂପା ବାଗ୍ଚୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଶ୍ୟାମପୁକୁର୍ ଆସନରେ ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ମନ୍ତ୍ରୀ ଶଶି ପାଞ୍ଜା ପ୍ରତିଦ୍ୱନ୍ଦିତା କରୁଛନ୍ତି

ଜୋରାସାଙ୍କୋ ନିର୍ବାଚନ ମଣ୍ଡଳୀରେ ବିଜେପି ମୀନା ଦେବୀ ପୁରୋହିତଙ୍କୁ ଛିଡ଼ା କରାଇଛି

ଭ୍ୟାକ୍ସିନେସନ ଦେଶରେ କୋବିଡ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି

ଆସନ୍ତାମାସ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋବିଡ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ

କୋବିଡ ଷ୍ଟାଟସ୍ ଦେଶରେ ଗୋଟିଏ ଦିନରେ ସଦ୍ୟ କୋବିଡ ସଂକ୍ରମିତମାନଙ୍କ ସଂଖ୍ୟା ସର୍ବାଧିକ ସ୍ତରକୁ ଛୁଇଁଥିବାର ଆଜି ରିପୋର୍ଟ ମିଳିଛି ଅନ୍ୟପକ୍ଷରେ କୋବିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ଥିବାର ଜଣାପଡ଼ିଛି ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି

ଦେଶରେ କୋବିଡ ସଂକ୍ମଣ ଆରମ୍ଭ ହେବାଠାର୍ଚ ଗୋଟିଏ ଦିନରେ ଏହା ହେଉଛି ଏପର୍ଯ୍ୟନ୍ତ ସର୍ବାଧିକ ସଂକ୍ରମଣ

କୋବିଡ ସଂକ୍ରମଣ ଆରମ୍ଭ ହେବାଠାରୁ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ମୃତ୍ୟୁ ଘଟଣା

ମନ୍ତ୍ରଣାଳୟ କହିଛି କୋବିଡର ମୁକାବିଲାରେ ପ୍ରତିଷେଧକ ଟିକାକରଣ ପ୍ରମୁଖ ଭୂମିକା ଗ୍ରହଣ କରିବ ସେ ଦୃଷ୍ଟିରୁ ତୂତୀୟ ପର୍ଯ୍ୟାୟର ଟିକାକରଣ ମେ ମାସ ପହିଲାରୁ ଆରମ୍ଭ କରାଯିବ

ପ୍ରେଜ୍ ମନୋଜ ରାଷ୍ଟପତି ରାମନାଥ କୋବିନ୍ଦ ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ମନୋଜ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ମନୋଜ ଦାସଙ୍କ ବିୟୋଗରେ ଇଂରାଜୀ ଓ ଓଡ଼ିଆ ସାହିତ୍ୟର ଅପ୍ରରଣୀୟ କ୍ଷତି ଘଟିଛି ସେ କହିଛନ୍ତି ମନୋଜ ଦାସ ଜଣେ ଉଚ୍ଚକୋଟୀର ଲେଖକ ଥିଲେ ଓ ତାଙ୍କର ସରଳ ଜୀବନ ଏବଂ ଆଧ୍ୟାତ୍ମିକତା ପାଇଁ ସେ ଏକ ସ୍ପତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ଥିଲେ ପିଏମ୍ ମନୋକ ବିଶିଷ୍ଟ ଶିକ୍ଷାବିତ୍ ଲୋକପ୍ରିୟ ସ୍ତମ୍ଭକାର ତଥା ପ୍ରଖ୍ୟାତ ଲେଖକ ମନୋଜ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ଏକ ଟ୍ଟିଟ୍ କରି ଶ୍ୱୀ ମୋଦୀ କହିଛନ୍ତି ସ୍ୱର୍ଗତ ମନୋଜ ଦାସଙ୍କର ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅତ୍କଳନୀୟ

ସେମାନଙ୍କ ପ୍ରତିଷେଧକ ଉତ୍ପାଦନକାରୀ ମାନଙ୍କ ଠାରୁ ସିଧାସଳଖ ପ୍ରତିଷେଧକ ସଂଗ୍ହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି